ବର୍ଷା ସତ୍ତ୍ େ ରଥାରୂଢ ଶ୍ରୀବିଗ୍ରହମାନଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗିରହିଛି

ଆକି ସଂଧାରେ ଶ୍ରୀକୀଉମାନେ ତିନି ରଥ ଉପରୁ ଶ୍ରୀଗୁଛିଚା ମନିରର ଆଡ଼ପମଣ୍ଡପକୁ ବିଜେ କରିବେ

ଆଳି ସକାଳୁ ପ୍ରତିକୂଳ ପାଗ ସତ୍ତ୍ ଗୁଖିଚାବାଡ଼ି ନିକଟରେ ଶ୍ରୀଜୀଉମାନଙ୍ଙ୍ ଦେବଦର୍ଶନ ନିମନ୍ତେ ଭକ୍ତମାନଙ୍କର ଆଗମନ ହେବାରେ ଲାଗିଛି ଆଜି ଦିନ ତମାମ ରଥ ଉପରେ ଶ୍ରୀଜୀଉମାନେ ଭକ୍ତମାନଙ୍ଙୁ ଦର୍ଶନ ଦେବେ

ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ କେତେକ ସ୍ଚାନରେ ଅତିପ୍ରବଳ ବର୍ଷା ହୋଇଥିବାର ଖବର ମିଳିଛି

ଜିଲ୍ଲାର ପ୍ରମୁଖ ନଦୀ ଇନ୍ଦାବତୀ ଭାସ୍କେଲ୍ଏ ଟୁରୀ ଗୁକ୍କାକ ଅଙ୍ଗୀ ନଦୀର ଜଳସ୍ତର ବଢୁଥିବାବେଳେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି